ମହା ଗଭ୍ ଫର୍ମେସନ୍ ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଉଦ୍ୟମ ସ୍ୱରୂପ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଆଜି ମୁମ୍ବାଇ ସ୍ଥିତ ତାଙ୍କ ବାସଭବନରେ ପାର୍ଟି ବିଧାୟକମାନଙ୍କ ସହ ଏକ ବୈଠକରେ ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ବିଷୟରେ ସେମାନଙ୍କୁ ଅବଗତ କରାଇଛନ୍ତି ବୈଠକ ପରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ବିଧାୟକମାନେ କହିଛନ୍ତି ରାଜ୍ୟରେ ପରବର୍ତ୍ତୀ ସରକାର ଗଠନ ପାଇଁ କଂଗ୍ରେସ ଓ ଏନ୍ସିପି ସହ ମେଣ୍ଟ ଗଠନ ଲାଗି ତାଙ୍କ ପାର୍ଟିର ଉଦ୍ୟମକୁ ସେମାନେ ସମ୍ପର୍ଣ୍ଣ ସମର୍ଥନ କର୍ତ୍ଥନ୍ତି ଶିବସେନାର ଏହି ବୈଠକ ଶେଷ ହେବାର ମାତ୍ର ଅଞ୍ଚ କିଛି ମିନିଟ୍ ପରେ କଂଗ୍ରେସ ଓ ଏନ୍ସିପିର ପ୍ରତିନିଧିମାନଙ୍କର ମୁମ୍ଭାଇରେ ଏକ ବୈଠକ ବସିଥିଲା ପୂର୍ବରୁ କଂଗ୍ରେସ ନେତା ମାଶିକରାଓ ଠାକରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ କହିଥିଲେ ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଶିବସେନାରୁ ହେବେ ସେ କହିଥିଲେ ତିନୋଟିଯାକ ଦଳର ଆକି ସନ୍ଧ୍ୟାରେ ଏକ ବୈଠକ ବସି କିଛି ବିଷୟ ଉପରେ ନିଷ୍କଭି ନିଆଯିବ ଓ ସରକାର ଗଠନ କରିବା ପାଇଁ ଦାବି ଉପସ୍ଥାପନ କରିବା ଲାଗି ରାଜ୍ୟପାଳ ଭଗତସିଂହ କୋସିଆରୀଙ୍କୁ ଭେଟିବାକୁ ସମୟ ନିର୍ଦ୍ଧାରଣ କରାଯିବ ଏଲ୍ଏସ୍ ସିଙ୍ଗଲ୍ ୟୁକ୍ ପ୍ଲାଷ୍ଟିକ୍ ଥରେ ବ୍ୟବହାର କରି ଫିଙ୍ଗା ଯାଉଥିବା ପ୍ଲାଷ୍ଟିକ୍ର ବ୍ୟବହାରକୁ ବନ୍ଦ କରିବା ପାଇଁ ପରିବେଶ ମନ୍ତ୍ରଣାଳୟ ସମସ୍ତ ମନ୍ତ୍ରଣାଳୟ ଓ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶାବଳୀ ଜାରି କରିଛି ଲୋକସଭାରେ ଏକ ଲିଖିତ ଉତ୍ତରରେ ପରିବେଶ ରାଷ୍ଟ୍ରମନ୍ତ୍ରୀ ବାବୁଲ ସୁପ୍ରିଓ କହିଛନ୍ତି ଏହି ନିର୍ଦ୍ଦେଶାବଳୀରେ ଏଭଳି ପ୍ଲାଷ୍ଟିକର କମ୍ ରୁ କମ୍ ବ୍ୟବହାର ପାଇଁ ରାଜ୍ୟ ସରକାରମାନେ କ'ଣ ପଦକ୍ଷେପ ନେବେ ସେ ସଂକ୍ରାନ୍ତରେ ଉଲ୍ଲେଖ ରହିଛି

ଏହି ପାର୍କଗୁଡ଼ିକ ଆସାମ ମଧ୍ୟପ୍ରଦେଶ ଓଡ଼ିଶା ଝାଡ଼ଖଣ୍ଡ ଓ ତାମିଲନାଡ଼ୁରେ ସ୍ଥାପନ କରାଯିବ

ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୂବେ ଲୋକସଭାରେ ଏକ ଲିଖିତ ଉତ୍ତରରେ ଏହା କହିଛନ୍ତି ସେ କହିଛନ୍ତି କର୍କଟ ମଧୁମେହ ହୃଦ୍ରୋଗ ଓ ମସ୍ତିଷ୍କ ପ୍ରଦାହ ନିୟନ୍ତ୍ରଣ ଓ ନିରାକରଣ ପାଇଁ କାର୍ଯ୍ୟକ୍ରମ ଅଧୀନରେ ଏହି ପ୍ରସ୍ତାବଗୁଡ଼ିକୁ ମଞ୍ଜୁରୀ ମିଳିଛି

ମନ୍ତ୍ରୀ କହିଛନ୍ତି ଭାରତୀୟ ଚିକିତ୍ସା ଗବେଷଣା ପରିଷଦ ଦ୍ୱାରା କିଟନାଶକର ସ୍ୱାସ୍ଥ୍ୟ ଉପରେ ପ୍ରଭାବ ସଂକ୍ରାନ୍ତରେ ବହ୍ତମ୍ରଖୀ ଗବେଷଣା ଆରମ୍ଭ କରାଯାଇଛି ଏଲ୍ଏସ୍ କାଭଡେକର ପଲ୍ୟୁସନ୍ କେନ୍ଦ୍ର ପରିବେଶ ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରକାଶ ଜାଭଡେକର ବାୟୁ ପ୍ରଦୃଷଣର ମୁକାବିଲା ପାଇଁ ଦୈନନ୍ଦିନ ଭିତ୍ତିରେ କାର୍ଯ୍ୟ କରିବା ପ୍ରତି ଗୁରୁତ୍ୱାରୋପ କରିଛନ୍ତି ଲୋକସଭାରେ ବାୟୁ ପ୍ରଦୃଷଣ ଓ ଜଳବାୟୁ ପରିବର୍ଭନ ସଂକ୍ରାନ୍ତ ଆଲୋଚନାରେ ଅଂଶଗ୍ରହଣ କରି ସେ କହିଛନ୍ତି ସରକାର କୋଇଲା ଭିତ୍ତିକ ବିଦ୍ୟୁତ୍ କାରଖାନାଗୁଡ଼ିକ ଉପରେ ନିୟନ୍ତ୍ରଣ ଲାଗୁ କରିଛନ୍ତି ଯାହାଫଳରେ ବାୟୁ ପ୍ରଦୃଷଣ ରୋକାଯାଇ ପାରିବ

ସରକାର ପ୍ରତ୍ୟେକ ସହର ପାଇଁ ଅଲଗା ଅଲଗା ଯୋଜନାମାନ ପ୍ରସ୍ତୁତ କରିଛନ୍ତି

ସେ କହିଛନ୍ତି ପ୍ରଦ୍ଷଣକୁ ରୋକିବା ପାଇଁ ଯେକୌଣସି ଜ୍ଞାନକୌଶଳକୁ କାର୍ଯ୍ୟକାରି କରିବାକୁ ସରକାର ପ୍ରସ୍ତୁତ ଅଛନ୍ତି ଭାରତ ଚୀନ୍ ତୁଳନାରେ କମ୍ ସମୟ ଭିତରେ ବାୟୁ ପ୍ରଦୂଷଣ ହ୍ରାସ କରିବାରେ ସଫଳ ହେବ

ଆଜି ରାଜ୍ୟସଭାରେ ପ୍ରଶ୍ନକାଳ ବେଳେ ରେଳମନ୍ତ୍ରୀ ପିୟୁଷ ଗୋୟଲ କହିଛନ୍ତି ଯାତ୍ରୀମାନଙ୍କୁ ଅଧିକ ସୁବିଧା ଯୋଗାଇ ଦେବାକୁ ରେଳବାଇ ବ୍ୟବସାୟିକକରଣ ଦିଗରେ ଅଗ୍ରସର ହେଉଛି

କିନ୍ତୁ ବଜେଟ୍ ପ୍ରତିବନ୍ଧକ ଯୋଗୁଁ ସରକାରଙ୍କ ପକ୍ଷେ ଏହି ପ୍ରଞ୍ଜିନିବେଶ କରିବା କଷ୍ଟକର ହୋଇପଡ଼ିଛି ସେ କହିଛନ୍ତି ଗତ ପାଞ୍ଚ ବର୍ଷ ଭିତରେ ସରକାର ଅଢେଇଗ୍ରଣ ଅଧିକ ପ୍ରଞ୍ଜିନିବେଶ କରିଛନ୍ତି କେତେକ ପ୍ରଶ୍ନର ଉତ୍ତର ଦେଇ ରେଳବାଇ ରାଷ୍ଟ୍ର ମନ୍ତ୍ରୀ ସୁରେଶ ଅଙ୍ଗାଡ଼ି କହିଛନ୍ତି ରେଳବାଇର ସୁରକ୍ଷା ଓ ସ୍ୱଚ୍ଚତାକୁ ସରକାର ଅଗ୍ରାଧିକାର ଦେଉଛନ୍ତି

ରାଜ୍ୟସଭାରେ ଏକ ଲିଖିତ ଉତ୍ତରରେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର କହିଛନ୍ତି ଆଗାମୀ ଡିସେମ୍ବର ପହିଲାର୍ ହିତାଧିକାରୀମାନଙ୍କ ଆଧାର ତଥ୍ୟ ଅନୁସାରେ ସୁବିଧା ଦିଆଯିବ

ଏଥିପାଇଁ ସର୍ବସାଧାରଣରେ ଦାବି କରାଯାଇ ଆସୁଥିଲା ରେଳ ଚଳାଚଳ ସମୟରେ ଏହି ସମ୍ପ୍ରସାରଣ ଯୋଗୁଁ ଏହା ଲୋକମାନଙ୍କୁ ବହୁମାତ୍ରାରେ ସାହାଯ୍ୟ କରିବ

ୟୁଏସ୍ ପାକିସ୍ତାନ ଚୀନ୍ ଏହାର ବୃହତ୍ ମୌଳିକ ତାଞ୍ଚା କାର୍ଯ୍ୟକ୍ରମ ଜାରି ରଖିବା ଯୋଗୁଁ ପାକିସ୍ତାନର ଦୀର୍ଘ ମିଆଦି ଅର୍ଥନୈତିକ କ୍ଷତି ଘଟିଥିବାର ଆମେରିକା କହିଛି ଏକ ସତର୍କ ସ୍ତଚନା ଜାରି କରି ଦକ୍ଷିଣ ଏସିଆ ପାଇଁ ଆମେରିକାର ଜଣେ ପ୍ରମୁଖ କ୍ରଟନୀତିଜ୍ଞ କହିଛନ୍ତି ଚୀନ୍ ପାକିସ୍ତାନ ଅର୍ଥନୈତିକ କରିଡ଼ର ଯଦିଓ ଉଭୟ ଦେଶ ପାଇଁ ପରିବର୍ତ୍ତନ ଆଶିଦେଇଛି କିନ୍ତୁ ଏଥିରୁ କେବଳ ଚୀନ୍ ହିଁ ଲାଭାନ୍ୱିତ ହେବ ସେ କହିଛନ୍ତି ଆମେରିକା ଏହାଠ୍ର ଏକ ଉନ୍ତ ପ୍ରସ୍ତାବ ଦେଇଥିଲା

ବୈଦେଶିକ ମନ୍ତ୍ରଣାଳୟ କହିଛି ଏହି କାର୍ଯ୍ୟକ୍ରମରେ ଦୁଇ ଦେଶ ମଧ୍ୟରେ ଯୁଗ ଯୁଗରୁ ଥିବା ଐତିହାସିକ ସମ୍ପର୍କର ପ୍ରଦର୍ଶନ ହେବ ଓ ଦୁଇ ଦେଶ ମଧ୍ୟରେ ଦ୍ୱିପକ୍ଷିୟ ସମ୍ପର୍କରେ ଘଟିଥିବା ବୃଦ୍ଧି ଉପରେ ଆଲୋକପାତ କରାଯିବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଚୀନ୍ ରାଷ୍ଟ୍ରପତି ଷି ଜିନ୍ପିଙ୍ଗ୍ଙ୍କ ମଧ୍ୟରେ ଦ୍ୱିତୀୟ ଅଣଆନୁଷ୍ଠାନିକ ଶିଖର ବୈଠକ ସମୟରେ ଏହି ନିଷ୍ପଭି ନିଆଯାଇଥିଲା ଯୁଦ୍ଧକୌଶଳର ଆଦାନପ୍ରଦାନ ପାରମ୍ପରିକ କ୍ରୀଡ଼ା ଉଦ୍ୟୋଗପତି ପ୍ରତିଭା ବିକାଶ ଏବଂ ଭୂମିକମ୍ପ ପରବର୍ତ୍ତୀ ମିଳିତ ଅନୁସନ୍ଧାନ ଓ ଉଦ୍ଧାର ଅଭ୍ୟାସ କାର୍ଯ୍ୟକ୍ରମଗୁଡ଼ିକ ମଧ୍ୟ ଏଥିରେ ସ୍ଥାନ ପାଇବ

ରାଷ୍ଟ୍ରପତି ଗୋତାବୟେ ରାଜପକ୍ଷେ ସେମାନଙ୍କୁ ଶପଥପାଠ କରାଇଛନ୍ତି ଗତ ଶନିବାର ଦିନର ନିର୍ବାଚନରେ ଶ୍ରୀ ଗୋତାବୟେ ବିଜୟୀ ହୋଇଥିଲେ ମହିନ୍ଦା ରାଜପକ୍ଷେ ଶ୍ରୀଲଙ୍କାର ନୂଆ ପ୍ରଧାନମନ୍ତ୍ରୀ ହୋଇଛନ୍ତି ତାଙ୍କୁ ଅର୍ଥ ଓ ସହରାଞ୍ଚଳ ବିକାଶ ବିଭାଗର ଦାୟିତ୍ୱ ଦିଆଯାଇଛି ଦିନେଶ ଗୁଣବର୍ଦ୍ଧନା ନ୍ତଆ ବୈଦେଶିକ ମନ୍ତ୍ରୀ ହୋଇଛନ୍ତି ରାଷ୍ଟ୍ରପତି ଗୋତାବୟେ କହିଛନ୍ତି ପରବର୍ତ୍ତୀ ସଂସଦୀୟ ନିର୍ବାଚନ ପର୍ଯ୍ୟନ୍ତ ମଧ୍ୟବର୍ତ୍ତୀକାଳୀନ ମନ୍ତ୍ରୀ ପରିଷଦ କାର୍ଯ୍ୟ କରିବ ସେ କହିଛନ୍ତି ସୋମବାର ଦିନ ରାଷ୍ଟ୍ର ପାହ୍ୟା ମନ୍ତ୍ରୀମାନଙ୍କୁ ନିମ୍ଭକ୍ତ କରାଯିବ

ପର୍ବର୍ ବାଙ୍ଗଲାଦେଶ ଟସ୍ ଜିଶି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପଭି ନେଇଥିଲା ଏହି ଟେଷ୍ଟ ମ୍ୟାଚ୍ର ସବୁଠୁ ବଡ଼ ବିଶେଷତ୍ୱ ହେଉଛି ଏଥିରେ ଲାଲ ରଙ୍ଗ ପରିବର୍ତ୍ତେ ଗୋଲାପୀ ରଙ୍ଗର ବଲ୍ ବ୍ୟବହାର କରାଯାଉଛି